ଆକାଶ ମାର୍ଗରେ ବାୟୁସେନା ହେଉଛି ଦେଶର ଜାଗ୍ରତ ପ୍ରହରୀ

ବିଭିନୁ ସ୍ଥାନରେ ରାବଣପୋଡ଼ି ଉହବର ଆୟୋଜନ ଆସନ୍ତାକାଲି କଟକ ଓ ଭ୍ରବନେଶ୍ୱରରେ ଭସାଣି

ତାଙ୍କୁ ନୋବେଲ୍ ପୁରସ୍କାରର ଅଧା ରାଶି ମିଳିବ

ତେଣୁ ଆକାଶମାର୍ଗରେ ବାୟୁସେନା ହେଉଛି ଦେଶର ଜାଗ୍ରତ ପ୍ରହରୀ

ସେହିଭଳି ବାଲାକୋଟ୍ ଆକ୍ରମଣରେ ନିକର ପରାକ୍ରମ ଦେଖାଇ ସେତେବେଳେ ଭାରତୀୟଙ୍କ ହୃଦୟ ଜିତିପାରିଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ମଧ୍ଧ ଆଜି ସ୍ୱତନ୍ତ ଭାବେ ସମ୍ମାନୀତ କରାଯାଇଥିଲା

ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ବାୟୁସେନାର ଯୋବ୍ଧା ଓ ସେମାନଙ୍କର ପରିବାରକୁ ଶୁଭେଛା କଣାଇଛନ୍ତି

ଭାରତୀୟ ବାୟୁସେନା ଦେଶ ପାଇଁ ନିରବଛିନ୍ନ ଭାବେ ସେବା କରୁଛି

ସେ ଟିଟ୍ କରି କହିଛନ୍ତି ଦେଶମାତ୍ତକାର ସ୍ୱରକ୍ଷା ଦିଗରେ ଭାରତୀୟ ବିମାନ ବାହିନୀର କର୍ମକୁଶଳତା ପାଇଁ ଦେଶ ଗର୍ବିତ ଏହି ଉହବରେ ସ୍କୁଳ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ ସେନା ଅଧିକାରୀ ଉପସ୍ଥିତ ଥିଲେ

ଯଦିଓ ଆଜି ମା ଧରାପୂଷ୍ଟରୁ ବିଦାୟ ନେବେ ତଥାପି ମାଙ୍କର ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଭିଡ଼ ଜମାଇଛନ୍ତି

ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

ତେବେ ଆସନ୍ତାକାଲି କଟକରେ ମାଙ୍କ ଭସାଶୀ ଉହବ ଅନୁଷିତ ହେବ ଏଥପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ରା କରାଯାଇଛି ଆଜି ଦଶହରା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷିତ ହୋଇଛି

ତେବେ ଟ୍ରଲରଟି ବୁଡ଼ିଯିବା ବେଳେ ପାଖରେ ଯାଉଥିବା ଆଉ ଏକ ଟ୍ରଲରର କର୍ମଚାରୀମାନେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି

ତେବେ ଆକି ରାକ୍ୟର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ହେବାର ସୟାବନା ରହିଛି ଆକି ମଧ୍ଧ ଭୁବନେଶ୍ୱର କଟକ ସମେତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ସ୍ୟଚନା ମିଳିଛି